ଆନ୍ଧ୍ରପ୍ରଦେଶର ସିକାକୁଲମ ଜିଲ୍ଲାରେ ଭୟଙ୍କର ବାତ୍ୟା ଅନୁଭୂତ ହୋଇଛି ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେଉଛି କିନ୍ତୁ ଏପର୍ଯ୍ୟନ୍ତ କେହି ମୃତାହତ ହୋଇନାହାନ୍ତି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କଣ୍ଟ୍ରୋଲ ରୁମ୍କୁ ଯାଇ ଜିରୋ କାଜୁଆଲିଟି ପାଇଁ ସବୁ ପଦକ୍ଷେପ ନେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି

ଶ୍ରୀମତୀ ସୀତାରମଣ ଫରାସୀ କର୍ତ୍ତୃପକ୍ଷଙ୍କ ସହ ପ୍ରତିରକ୍ଷା ସହଯୋଗ ଓ ନିରାପତ୍ତା ସଂପର୍କରେ ଆଲୋଚନା କରିବେ ସରକାରୀଭାବେ ମିଳିଥିବା ଖବର ଅନୁସାରେ ଶ୍ରୀମତୀ ସୀତାରମଣ ତାଙ୍କର ଫରାସୀ ପ୍ରତିପକ୍ଷ ଫ୍ଲୋରେନ୍ସ ପାର୍ଲିଙ୍କୁ ଭେଟିବେ ଏହି ଦୁଇ ନେତ୍ରୀ ଦ୍ୱିପାକ୍ଷିକ ଓ ଆନ୍ତର୍ଜାତିକ ସ୍ୱାର୍ଥଜଡ଼ିତ ବିଷୟରେ ଆଲୋଚନା କରିବେ ଏହାଛଡ଼ା ଅସ୍ତ୍ରଶସ୍ତ ଉତ୍ପାଦନ ଓ କାରବାର ନେଇ ଦୁଇପକ୍ଷ ମଧ୍ୟରେ ଏହି ଅବସରରେ କେତେକ ଚୁକ୍ତି ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକରନ ମାର୍ଚ୍ଚ ମାସରେ ଭାରତ ଆସିଥିବାବେଳେ ଦୁଇଦେଶ ମଧ୍ୟରେ ସସ୍ତାସବାଦ ଦମନ ସହଯୋଗକୁ ମଜଭୁତ କରିବା ଓ ସାମରିକ ସମ୍ପର୍କ ବୃଦ୍ଧି କରିବା ପାଇଁ ନିଷ୍ପଭି ନିଆଯାଇଥିଲା

ଶ୍ରୀମତୀ ସ୍ୱରାଜ ଏହି ବୈଠକର ସୀମିତ ଓ ସମ୍ପ୍ରସାରିତ ଅଧିବେଶନ ଗୁଡ଼ିକରେ ଯୋଗଦେବେ ଏହି ବୈଠକର ମୂଳ ଲକ୍ଷ୍ୟ ହେଲା ସାଂଘାଇ ସହଯୋଗ ସଂଗଠନର ସଦସ୍ୟ ରାଷ୍ଟ୍ର ଏବଂ ପର୍ଯ୍ୟବେକ୍ଷକ ରାଷ୍ଟ୍ର ଆଫଗାନିସ୍ତାନ ବେଲାରୁଷ୍ ଇରାନ ଏବଂ ମଙ୍ଗୋଲିଆ ସରକାରଙ୍କର ମୁଖ୍ୟମାନଙ୍କ ସହିତ ଭାରତର ଭାବ ଆଦାନପ୍ରଦାନ ଦିଗରେ କରିବା ସାଂଘାଇ ସହଯୋଗ ସଂଗଠନର ଅଧ୍ୟକ୍ଷ ପଦ କିରଗିଜସ୍ତାନ ନେବା ପରେ ଏହା ହେଉଛି ପ୍ରଥମ ବଡଧରଣର ବୈଠକ ତେବେ ବିଭିନ୍ନ ଦେଶର ନେତୃବୃନ୍ଦ ବିଭିନ୍ନ ଅନ୍ତରାଷ୍ଟ୍ରୀୟ ଏବଂ ଆଞ୍ଚଳିକ ସମସ୍ୟା ପ୍ରସଙ୍ଗରେ ବୈଠକରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି

ନିଖିଳ ଆସାମ ଗୋର୍ଖା ଛାତ୍ରସଂଘ ପକ୍ଷରୁ ଅଳ୍ପଦିନ ତଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କୁ ଦିଆଯାଇତ୍ବା ଆବେଦନ ଭିତ୍ତିରେ ଏହି ସ୍ୱଷ୍ଟିକରଣ ଦିଆଯାଇଛି ଏଥିରେ କୁହାଯାଇଛି ଯେ ସମ୍ଭିଧାନ କାର୍ଯ୍ୟକାରୀ ହେବା ବେଳେ ଯେଉଁ ଗୋର୍ଖା ସଂପ୍ରଦାୟର ଲୋକ ଭାରତରେ ବସବାସ କର୍ଥିଲେ ଏବଂ ଏହା ପରେ ଯେଉଁମାନେ ଆସାମରେ ଜନ୍ମଗ୍ରହଣ କରିଛନ୍ତି ସେମାନଙ୍କର ବଂଶଧରମାନେ ଭାରତୀୟ ନାଗରିକ ଭାବେ ବିବେଚିତ ହେବେ ସେମାନଙ୍କୁ ବିଦେଶୀ ବା ଅନୁପ୍ରବେଶକାରୀ କୁହାଯାଇ ପାରିବ ନାହିଁ ଆହୁରି ମଧ୍ୟ ନେପାଳୀ ନାଗରିକତ୍ୱଧାରୀ ଗୋର୍ଖାମାନେ ଯେଉଁମାନେ ବିନା ପାସ୍ପୋର୍ଟରେ ଭାରତରେ ରହିଛନ୍ତି ସେମାନଙ୍କୁ ମଧ୍ୟ ଅନୁପ୍ରବେଶକାରୀ ଭାବେ ଗ୍ରହଣ କରାଯିବ ନାହିଁ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସ୍ୱଷ୍ଟ କରିଦିଆଯାଇଛି ପ୍ରଭୁ ଏୟାର କାର୍ଗୋ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ କହିଛନ୍ତି ଯେ ବିମାନରେ ମାଲ୍ ପରିବହନ ନେଇ ସରକାର ଖୁବ୍ଶୀଘ୍ର ଏକ ନୀତି ପ୍ରଣୟନ କରିବେ

ନୂଆଦିଲ୍ଲୀଠାରେ ସିଆଇଏସ୍ଏଫ୍ର ସୁବର୍ଣ୍ଣ କ୍ଷୟନ୍ତୀ ସମାରୋହର ଉଦ୍ଯାପନୀ ଉହବରେ ଗତକାଲି ଉଦ୍ବୋଧନ ଦେଇ ଶ୍ରୀ ପ୍ରଭୁ କହିଛନ୍ତି ଯେ ବିମାନରେ ମାଲ୍ ପରିବହନ ନୀତି ବିମାନ ଚଳାଚଳ କ୍ଷେତ୍ରକୁ ସୁଦୃଢ଼ କରିବା ସହିତ ଆମ ଅର୍ଥନୀତିକୁ ମଜବୁତ କରିବ ଏହି ନୀତି ଦ୍ୱାରା କୃଷି ଉତ୍ପାଦ ବିମାନରେ ପରିବହନ ହୋଇ ପାରିବ ଏବଂ କୃଷକମାନେ ନିଜ ଉତ୍ପାଦକୁ ଦେଶର ଅନ୍ୟ ଭାଗରେ ବିକ୍ରି କରିପାରିବେ

ଏଥିମଧ୍ୟରେ ଦେଶ ଓ ବିଦେଶରେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିଗୁଡ଼ିକ ରହିଛି ଆଇଏନ୍ଏକ୍୍ ମିଡିଆ ଦୁର୍ନୀତି ମାମଲାରେ ଚାଲିଥିବା ତଦନ୍ତ ଅଂଶବିଶେଷ ଭାବେ ଏହି ପଦକ୍ଷେପ ନିଆଯାଇଛି

ନୀତି ଆୟୋଗ ନୀତିଆୟୋଗ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କଣ୍ଠ କହିଛନ୍ତି କାରିଗରୀ ଜ୍ଞାନକୌଶଳ କନିତ ବାଧା ପାରମ୍ପରିକ ଉତ୍ପାଦନ ନିଯୁକ୍ତି ଓ ଅର୍ଥନୀତିକୁ କ୍ଷତିଗ୍ରସ୍ତ କରିବ

ସେ କହିଛନ୍ତି ବିଭିନ୍ନ କ୍ଷେତ୍ରରେ ବିଶ୍ୱ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜ ଗୁଡ଼ିକର ମୁକାବିଲା କରିବା ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ସେ ଦାବି ଉପସ୍ଥାପନ କରିଛନ୍ତି ଶ୍ରୀ କଣ୍ଠ କହିଛନ୍ତି ଦେଶରେ ଦକ୍ଷ ମାନବସମ୍ଭଳର ଅଭାବ ଦେଖାଦେଇଛି ଏବଂ ଯୁବକମାନଙ୍କୁ କୁଶଳୀ କରାଯାଇପାରିଲେ ଏହି ଅଭାବକୁ ଦୂର କରାଯାଇପାରିବ

କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ପଦକ୍ଷେପ ନିଆଯାଇଛି

କ୍ୟାବିନେଟର ନିଯୁକ୍ତି କମିଟି ଶ୍ରୀ ମେହେତାଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି

ଶ୍ରୀ ମେହେତା ବର୍ତ୍ତମାନ ଅତିରିକ୍ତ ସଲିସିଟର ଜେନେରାଲଭାବେ କାର୍ଯ୍ୟ କରୁଛନ୍ତି ରଞ୍ଜିତ କୁମାରଙ୍କର ଇସ୍ତଫା ପରେ ଗତମାସ ଅକ୍ଟୋବର ମାସରୁ ସଲିସିଟର ଜେନେରାଲ ପଦବୀ ଖାଲି ପଡିଥିଲା ଆସାମ ରୋରୋ ସର୍ଭିସ୍ ଆସାମ ସରକାରଙ୍କ ସହଯୋଗରେ ଭାରତୀୟ ଅନ୍ତର୍ଦ୍ଦେଶୀୟ ଜଳପଥ ପ୍ରାଧିକରଣ ମଜୁଲି ଦ୍ୱୀପରେ ରୋଲ୍ ଅନ୍ ରୋଲ୍ ଅଫ୍ ବା ରୋରୋ ଫେରି ସେବା ଆରମ୍ଭ କରୁଛି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଏହି ରୋ ରୋ ସେବାର ଶୁଭାରମ୍ଭ କରିବେ

ବିରୋଧୀଦଳ ବାଙ୍ଗଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ବିଏନ୍ପି ମୁଖ୍ୟ ଖଲିଦାଜିଆଙ୍କ ପଳାତକ ପୁଅ ତଥା ତାରିକ ରହମାନଙ୍କ ରାଜନୈତିକ ଉତ୍ତରାଧିକାରୀଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଛି ଫେବୂଆରୀ ମାସରେ ଶ୍ରୀମତୀ ଜିଆଙ୍କୁ ଜେଲଦଣ୍ଡ ଦିଆଯିବାପରେ ସେ ଦେଶ ବାହାରେ ଥାଇ ବିଏନ୍ପିର ନେତୃତ୍ୱ ନେଉଥିଲେ ଜିଆଙ୍କୁ ମାମଲାରେ ଅଭିଯୁକ୍ତ କରାଯାଇନାହିଁ

ଡିସେୟର ମାସରେ ସଂସଦୀୟ ନିର୍ବାଚନ ହେବାକୁ ଥିବାବେଳେ ଏହି ରାୟ ପ୍ରକାଶ ପାଇଛି ଟ୍ରମ୍ପ୍ ସାଉଦି ଜର୍ଣ୍ଣାଲିଷ୍ଟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି ଯେ ନିଖୋଜ ସାମ୍ଘାଦିକ ଜମାଲ ଖାସୋଗିଙ୍କ ବିଷୟରେ ସାଉଦୀ ଉଚ୍ଚକର୍ତ୍ତୃପକ୍ଷଙ୍କ ସହ ସେ କଥାବାର୍ତ୍ତା କରିଛନ୍ତି ଓ୍ୱାଶିଂଟନ୍ ପୋଷ୍ଟ ପାଇଁ କାମ କରୁଥିବା ସେହି ସାମ୍ବାଦିକଙ୍କ ରହସ୍ୟଜନକ ନିରୁଦ୍ଦିଷ୍ଟ ସଂପର୍କରେ ତଥ୍ୟ ଯୋଗାଇ ଦେବାକୁ ସେ ସାଉଦୀ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି

ସାଉଦୀ କର୍ତ୍ତୃପକ୍ଷ ତାଙ୍କୁ ଅପହରଣ କରି ହତ୍ୟା କରିଥିବା ତ୍ୱର୍କୀ କର୍ତ୍ତ୍ୱପକ୍ଷ ସନ୍ଦେହ କରୁଛନ୍ତି

ଘୂର୍ଣ୍ଣିଝଡ଼ ପ୍ରଦେଶର ପାନହାଶ୍ଚଲଠାରେ ସ୍ଥଳଭାଗକୁ ଛୁଇଁଛି

ଲଙ୍କା ୱାର ଶ୍ରୀଲଙ୍କା ଗୃହଯୁଦ୍ଧର ଶିକାର ହୋଇଥିବା ଲୋକମାନଙ୍କ ପାଇଁ କ୍ଷତିପୂରଣ ପ୍ରଦାନ ଲାଗି ଶ୍ରୀଲଙ୍କା ପାର୍ଲ୍ୟାମେଣ୍ଟରେ ଏକ ଆଇନ୍ ଗୃହୀତ ହୋଇଛି